ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସାଧାରଣ ନିର୍ବାଚନ ସକାଶେ ଯୁବ ଭୋଟ୍ଦାତାମାନଙ୍କୁ ପଞ୍ଜିକୃତ କରିବା ପାଇଁ ଆହ୍ୱାନ ଜଣାଇ କହିଛନ୍ତି ଯେ ବର୍ତ୍ତମାନ ଦେଶର ସ୍ୱପ୍ନ ଓ ନାଗରିକମାନଙ୍କ ସ୍ୱପ୍ନ ଏକାକାର ହେବାକୁ ଯାଉଛି ସେ କହିଛନ୍ତି ପ୍ରଥମଥର ପାଇଁ ଆଗାମୀ ଲୋକସଭା ନିର୍ବାଚନରେ ଲକ୍ଷଲକ୍ଷ ସଂଖ୍ୟକ ନାଗରିକ ସେମାନଙ୍କର ମତଦାନ ପ୍ରଥମଥର ପାଇଁ ସାବ୍ୟସ୍ତ କରିବାକୁ ଯାଉଛନ୍ତି

ମତଦାନ କରି ଲୋକମାନେ ସେମାନଙ୍କ ଦାୟିତ୍ୱର ଗୁରୁତ୍ୱ ଅନୁଭବ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ଦେଶର ଗଣତନ୍ତ୍ରକୁ ମଜଭୁତ କରିବା ଏବଂ ନିରନ୍ତର ନିର୍ବାଚନ କରାଇବା ଦିଗରେ ନିର୍ବାଚନ କମିଶନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପଞ୍ଜିକୃତ ସବୁ ଭୋଟ୍ଦାତାମାନେ ଯେଭଳି ନିଜର ମତଦାନ କରିବାକୁ ସୁଯୋଗ ପାଇବେ ତାହାକୁ ନିଶ୍ଚିତ କରାଯିବ ରାଜ୍ୟ ନିର୍ବାଚନ ସଂସ୍ଥା ନିରାପତ୍ତା ବାହିନୀ ଏବଂ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣ ପାଇଁ ନିର୍ବାଚନ ଅଧିକାରୀମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ରେଡ଼ିଓ ହେଉଛି ଲୋକମାନଙ୍କ ସହ ସଂଯୋଗ ସ୍ଥାପନ ପାଇଁ ଏକ ଫଳପ୍ରଦ ମାଧ୍ୟମ ନେତାଜ୍ଞୀ ସୁଭାଷ ଚନ୍ଦ୍ର ବୋଷ ରେଡ଼ିଓ ସହ ଘନିଷ୍ଠ ସମ୍ପର୍କ ରଖିଥିଲେ ଏବଂ ଲୋକମାନଙ୍କୁ ପରିବର୍ତ୍ତନ କରିବାରେ ରେଡ଼ିଓକୁ ସେ ମାଧ୍ୟମ ଭାବେ ଗ୍ରହଣ କରିଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜାଦ୍ ହିନ୍ଦ୍ ରେଡ଼ିଓରେ ପ୍ରସାରିତ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ସେତେବେଳେ ଲୋକାଦୃତ ହୋଇଥିଲା ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ପ୍ରେରଣା ଓ ଶକ୍ତିର ଉତ୍ସ ଭାବେ କାମ କର୍ଥିଲା

ପ୍ରାକୃତିକ ଦୁର୍ବିପାକ ରେଳ ଓ ସଡ଼କ ନିରାପତ୍ତା କ୍ଷେତ୍ରରେ ଧନଜୀବନ ରକ୍ଷାକରିବାରେ ମହାକାଶ କାରିଗରୀ ଜ୍ଞାନ ଉପଯୋଗ କରାଯାଉଛି ସରକାରୀ ସେବା ପ୍ରଦାନ ଓ ଉତ୍ତରଦାୟିକା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମଧ୍ୟ ମହାକାଶ ଜ୍ଞାନକୌଶଳକୁ ଉପଯୋଗ କରାଯାଉଥିବା ସେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଉପଗ୍ରହ ଗୁଡ଼ିକ ଦେଶର ବର୍ଦ୍ଧିତ ଶକ୍ତିର ସଂକେତ ବହନ କରୁଛି ଖେଲୋ ଇଣ୍ଡିଆ ଅଭିଯାନ ସଂକ୍ରାନ୍ତରେ ଶ୍ରୀ ମୋଦି କହିଛନ୍ତି ଅଧିକାଂଶ ଯୁବ ଖେଳାଳି ପ୍ରଥମଥର ପାଇଁ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି

ମୁଷ୍ଟିଯୋଦ୍ଧା ଆକାଶ ଗୋର୍ଖା କବାଡ଼ି ପ୍ରତିଯୋଗୀ ସୋନାଲି ହେଲ୍ଭି ତରୁଣ ସ୍ପର୍ଣ୍ଣପଦକ ବିଜେତା ଅଭିନବ ସ ଭାରଭୋଳନକାରୀ ଅକ୍ଷୟ ବାସଭାନି ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରେରଣାଦାୟୀ ସଫଳତା ହାସଲ କରିଛନ୍ତି

ଆଗାମୀ ମଙ୍ଗଳବାର ଦିନ ପରୀକ୍ଷାପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦେଶର ଛାତ୍ରଛାତ୍ରୀମାନଙ୍କ ସହ ସେ ଭାବବିନିମୟ କରିବେ ବୋଲି ସେ କହିଚ୍ଛନ୍ତି

କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଏହାଦ୍ୱାରା ଯାନବାହନ ଚଳାଚଳ ଯୋଗୁଁ ରାସ୍ତା କାମ୍ ହୋଇଯିବାରୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୃଷଣରେ ଏହାଦ୍ୱାରା ଉନ୍ନତି ହୋଇପାରିବ

ମଦୁରାଇଠାରେ ନିଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥା ଏମ୍ସର ଭିଭିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ମଦୁରାଇର ରାଜାଜୀ ଭେଷଜ ମହାବିଦ୍ୟାଳୟ ତଞ୍ଜୁଭୁର୍ ଓ ତିରୁନେଲଭେଲୀ ଭେଷଜ ମହାବିଦ୍ୟାଳୟର ସୁପର ସ୍କେଶାଲିଟି ବିଭାଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଦ୍ରୁତ ଓ ବ୍ୟାପକଭାବେ ଆଗେଇ ଚାଲିଥିବାରୁ ପ୍ରତିକାରମୂଳକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ସୂଷ୍ଟି ହେବ ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଗର୍ଭାବସ୍ଥାକୁ ନିରାପଭା କରିବା ଦିଗରେ ଏକ ଗଣ ଆନ୍ଦୋଳନ ରୂପ ନେଇଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ବୃହତ୍ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ତାମିଲନାଡୁ ଓ କେରଳକୁ ଦିନିକିଆ ଗସ୍ତରେ ଯାଇଛନ୍ତି ଭାରତ ପେଟ୍ରୋଲିୟମ ନିଗମର ସମନ୍ୱିତ ଓ ସମ୍ପ୍ରସାରିତ ବିଶୋଧନା ପରିସରକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ ଏବଂ କୋଚିଠାରେ ପେଟ୍ରୋକେମିକାଲ ପରିସରର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ଅପରାହ୍ମରେ ପ୍ରଧାନମନ୍ତ୍ରୀ ତ୍ରିଶୁରଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବେ

ଲୋକସଭାରେ କାର୍ଯ୍ୟଧାରା ସୁଚାରୁରୂପେ ସଂପାଦନା ପାଇଁ ବିଭିନ୍ନ ରାଜନୈତିକ ଦଳର ସେ ସମର୍ଥନ ଲୋଡ଼ିବେ ବୋଲି ଆଶା କରାଯାଉଛି

ଫେବୃୟାରୀ ପହିଲାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରାଯିବ

ବ୍ୟାଡମିଣ୍ଟନ ସାଇନା ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲରେ ଭାରତର ଅଗ୍ରଣୀ ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲ ଅଲିମ୍ପିକିଚାମ୍ପିୟନ କାରେଲିନା ମାରିନଙ୍କୁ ଭେଟିବେ

ସାଇନା ଏକମାତ୍ର ଭାରତୀୟ ଖେଳାଳିଭାବେ ଏହି ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିଛନ୍ତି ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଅଲିମ୍ପିକ ରୌପ୍ୟପଦକ ବିଜୟିନୀ ପିଭି ସିନ୍ଧୁ ଏବଂ କିଦାଧି ଶ୍ରୀକାନ୍ତ ଶୁକ୍ରବାରଦିନ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରେ ବିଦାୟ ନେଇଛନ୍ତି ଟେନିସ୍ ଅଷ୍ଟ୍ରେଲିଆନ ଓପନ ଟେନିସ୍ ପ୍ରତିଯୋଗିତାର ପୁରୁଷ ବିଭାଗ ସିଙ୍ଗଲ୍ୱ ଫାଇନାଲ ମ୍ୟାଚ୍ରେ ସର୍ବିଆର ନୋଭାକ ଜୋକୋଭିଚ ଓ ସ୍ୱେନ୍ର ରାଫାଲ ନାଦାଲଙ୍କ ମଧ୍ୟରେ ମୁକାବିଲା ହେବ ଜାପାନର ନାଓମି ଓସାକା ମହିଳା ସିଙ୍ଗଲ୍ସ ଗ୍ରାଣ୍ଡସ୍କାମ ଟାଇଟଲ ହାସଲ କରିଛନ୍ତି

ହର୍ଷ ବର୍ଦ୍ଧନ କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଓ କାରୀଗରି ବିଦ୍ୟାବିଭାଗ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ବୈଜ୍ଞାନିକମାନେ ସମାଜ ପାଇଁ ଉପଯୋଗୀ ହେଲାଭଳି ଗବେଷଣା ଲାଗି ଅଧିକ ଧ୍ୟାନଦେବାର ଆବଶ୍ୟକତା ରହିଛି